ଅନୁଷ୍ଠାନଗତ ପୃଥକୀକରଣ ପାଇଁ ଯାତ୍ରୀମାନଙ୍କୁ ଖର୍ଚ୍ଚ ବହନ କରିବାକୁ ପଡ଼ିବ ସ୍ୱେଚ୍ଛାକୃତ ପୃଥକୀକରଣ ସମୟରେ ସେମାନଙ୍କୁ ନିଜ ଘରେ ଅଲଗା ହୋଇ ରହିବାକୁ ପଡ଼ିବ

ଯେଉଁ ଯାତ୍ରୀମାନେ ଆର୍ଟି ପିସିଆର ପରୀକ୍ଷାର ନେଗେଟିଭ୍ ରିପୋର୍ଟ ଦାଖଲ କରିବେ ସେମାନଙ୍କୁ ମଧ୍ୟ ଅନୁଷ୍ଠାନଗତ ପୃଥକୀକରଣରୁ ଛାଡ଼ ମିଳିବ

ବିମାନରେ ଚଢ଼ିବା ପୂର୍ବରୁ କ'ଣ କରିବାକୁ ହେବ ଏବଂ କ'ଣ ନ କରିବାକୁ ହେବ ସେ ସଂକ୍ରାନ୍ତରେ ଟିକେଟ୍ ସହ ଯାତ୍ରୀମାନଙ୍କୁ ଜଣାଇଦିଆଯିବ ସମସ୍ତ ଯାତ୍ରୀଙ୍କୁ ସେମାନଙ୍କ ମୋବାଇଲ୍ ଫୋନ୍ରେ ଆରୋଗ୍ୟ ସେତୁ ଆପ୍ ଡାଉନ୍ଲୋଡ କରିବାକୁ ବାଧ୍ୟତାମୂଳକ କରାଯାଇଛି କେବଳ ଯେଉଁ ଯାତ୍ରୀମାନଙ୍କ ଶରୀରରେ କୋଭିଡ୍ ନାଇଷ୍ଟିନ୍ର କୌଣସି ଲକ୍ଷଣ ନଥିବ ସେହିମାନେ ବିମାନ ଯାତ୍ରା କରିପାରିବେ ବିମାନ ବନ୍ଦରରେ ପହଞ୍ଚବା ମାତ୍ରେ ଯାତ୍ରୀମାନଙ୍କର ଥର୍ମାଲ୍ ସ୍କ୍ରିନି କରାଯିବ ସେଠାରେ ଯଦି କୌଣସି ଯାତ୍ରୀଙ୍କ ଶରୀରରେ କୋଭିଡ୍ ନାଇଷ୍ଟିନ୍ର ଲକ୍ଷଣ ଦେଖାଦିଏ ତେବେ ତୁରନ୍ତ ତାଙ୍କୁ ଅଲଗା ସ୍ଥାନକୁ ନିଆଯାଇ ତାଙ୍କର ଡାକ୍ତରୀ ପରୀକ୍ଷା କରାଯିବ ରାଜ୍ୟ ସରକାରମାନେ ବିମାନ ଯାତ୍ରୀମାନଙ୍କର ପୃଥକୀକରଣ ବିଷୟରେ ସେମାନଙ୍କର ନିଜସ୍ୱ ନିୟମାବଳୀ ଜାରି କରିପାରିବେ

ଏହି ଅବସରରେ ଆଜି ଆକାଶବାଣୀ ପକ୍ଷରୁ ବହୁଜନ ଭାଷା ସଂସ୍କୃତ ଭାଷା ଶୀର୍ଷକ ଏକ କାର୍ଯ୍ୟକ୍ରମର ପ୍ରସାରଣ କରାଯାଇଛି ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସଂସ୍କୃତରେ ଏକ ସ୍ୱତନ୍ତ୍ର ବାର୍ତ୍ତାରେ ସଂସ୍କୃତ ଭାଷାର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର ସଂସ୍କୃତ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ସେ କହିଛନ୍ତି ସଂସ୍କୃତ ଭାଷାରୁ ବହୁ ଭାଷାର ଉତ୍ପତ୍ତି ହୋଇଛି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଏହି ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରକ୍ଷାବନ୍ଧନ ଭାଇ ଓ ଭଉଣୀ ମଧ୍ୟରେ ପବିତ୍ର ସଂପର୍କର ପର୍ବ ରକ୍ଷାବନ୍ଧନ ଆଜି ସମଗ୍ର ଦେଶରେ ପାରମ୍ପରିକ ଆନନ୍ଦ ଉଲ୍ଲାସ ଓ ଧାର୍ମିକ ମନୋଭାବ ସହ ପାଳିତ ହେଉଛି ରକ୍ଷାବନ୍ଧନରେ ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ନିକ ଭାଇର ସମୃଦ୍ଧି ସୁସ୍ଥ ଜୀବନ ଓ କଲ୍ୟାଣ କାମନା କରିଥାଏ ପ୍ରତିବଦଳରେ ଭାଇ ଭଉଣୀର ସ୍ୱରକ୍ଷା ପାଇଁ ସଂକଳ୍ପବଦ୍ଧ ହୋଇଥାଏ ରକ୍ଷାବନ୍ଧନ ଅବସରରେ ଭାଇମାନେ ସେମାନଙ୍କର ଭଉଣୀମାନଙ୍କୁ ଉପହାରମାନ ଦେଇଥାନ୍ତି ଚଳିତବର୍ଷ ରକ୍ଷାବନ୍ଧନ ଉତ୍ସବରେ ଚୀନ୍ ନିର୍ମିତ ରାକ୍ଷୀ ପରିବର୍ତ୍ତେ ଭାରତୀୟ କମ୍ପାନି ଓ ସ୍ୱଂୟସହାୟକ ଗୋଷ୍ଠାଗୁଡ଼ିକ ଦ୍ୱାରା ନିର୍ମିତ ରାକ୍ଷୀ ବଜାରରେ ବିକ୍ରୟ ହେଉଥିବାର ଦେଖିବାକୁ ମିଳିଛି ରାକ୍ଷୀ ବିକ୍ରୟ କରୁଥିବା ଦୋକାନୀ ଓ ଦେଶର ଜନସାଧାରଣ ଚୀନ ନିର୍ମିତ ରାକ୍ଷୀକୁ କିଣୁନଥିବାର ଜଣାପଡ଼ିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଓ ସ୍ଥାନୀୟ ସାମଗ୍ରୀର ବ୍ୟବହାର ଆହ୍ପାନକୁ ଦେଶର କନସାଧାରଣ ଗ୍ରହଣ କରି ଚୀନ୍ ନିର୍ମିତ ରାକ୍ଷୀକୁ ପ୍ରତ୍ୟାଖ୍ୟାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରକ୍ଷାବନ୍ଧନ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଛନ୍ତି ରାକ୍ଷୀ ହେଉଛି ପ୍ରେମ ଶବ୍ଧା ଓ ବିଶ୍ୱାସର ପବିତ୍ ବନ୍ଧନ ଯାହା ଭଉଣୀମାନେ ଭାଇମାନଙ୍କ ହାତରେ ବାନ୍ଧିଥାନ୍ତି ସେ କହିଛନ୍ତି ଏହା ଏକ ଅନନ୍ୟ ସାଧାରଣ ଉତ୍ସବ ଯାହା ମହିଳାମାନଙ୍କୁ ସୁରକ୍ଷା ଦେବା ପାଇଁ ସଂକଳ୍ପବଦ୍ଧତାକୁ ସୁଦୃଢ଼ କରିଥାଏ ମହିଳାମାନଙ୍କର ସମ୍ମାନ ଓ ଗୌରବର ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହେବାକୁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି ସେ କହିଛନ୍ତି ମହିଳାମାନଙ୍କ ସୁରକ୍ଷା ଓ ସେମାନଙ୍କ ସମ୍ମାନ ଦ୍ୱାରା ସମାଜକୁ ସେମାନଙ୍କର ଅବଦାନ ଅନେକଗୁଣ ବୃଦ୍ଧି ପାଇବ ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ କହିଛନ୍ତି ରକ୍ଷାବନ୍ଧନ ଦିବସ ପାଳନ ସହ ସମଗ୍ର ଦେଶରେ ଓ ବିଶ୍ୱରେ ଭାଇ ଓ ଭଉଣୀ ମଧ୍ୟରେ ପବିତ୍ର ବନ୍ଧନ ଆହୁରି ଅଧିକ ସୁଦୃଢ଼ ହୋଇଥାଏ ଏହି ପର୍ବ ଭାଇ ଓ ଭଉଶୀ ମଧ୍ୟରେ ସ୍ନେହ ଓ ସଂପର୍କକୁ ମଜବୁତ କରିଥାଏ ରକ୍ଷାବନ୍ଧନ ପର୍ବ ସମାଜରେ ଶାନ୍ତି ସଦ୍ଭାବନା ଆଶିବ ବୋଲି ଶ୍ରୀ ନାଇଡୁ ଆଶାବ୍ୟକ୍ତ କରିଚ୍ଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରକ୍ଷାବନ୍ଧନ ଉପଲକ୍ଷେ ଏକ ଟ୍ୱିଟ୍ ବାର୍ତ୍ତାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଚ୍ଛନ୍ତି

ଜାନ୍ମୁ କାଶ୍ମୀରର ସାମାଜିକ ଅର୍ଥନୈତିକ ମୌଳିକ ଡ଼ାଞ୍ଚାକୁ ସୁଦୃଢ଼ କରିବା ଏହାର ମୂଳ ଲକ୍ଷ୍ୟ ଥିଲା ଏହି ଉଚ୍ଚାଭିଳାଷୀ କାର୍ଯ୍ୟକ୍ରମକୁ ପ୍ରତ୍ୟେକ କ୍ଷେତ୍ରରେ ଲାଗୁ କରାଯାଇଛି ଓ ଜାମ୍ଗୁ କାଶ୍ମୀରର ମୌଳିକ ଢ଼ାଞ୍ଚା କ୍ଷେତ୍ରରେ ବ୍ୟାପକ ପୁଞ୍ଜି ନିବେଶ ହୋଇଛି

ଅସମ୍ପୂର୍ଣ୍ଣ ହୋଇ ରହିଥିବା କାର୍ଯ୍ୟଗୁଡ଼ିକୁ ଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ଏହି ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଛି ବିହାର ସିଏମ୍ ବିଏମ୍ସି ଡିସିସନ୍ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବା ପାଇଁ ଗତରାତିରେ ପାଟନାରୁ ଯାଇ ମୁମ୍ୟାଇରେ ପହଞ୍ଚଥିବା ବିହାର ଆଇପିଏସ୍ ଅଫିସର ବିନୟ ତିୱାରୀଙ୍କୁ ବାଧ୍ୟତାମୂଳକ ଭାବେ ପୂଥକୀକରଣ କରି ରଖିବା ପାଇଁ ବ୍ରିହନ ମୁମ୍ଭାଇ ପୌରନିଗମର ନିଷ୍ପଭିକୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଘୋର ନିନ୍ଦା କରିଛନ୍ତି ସାମ୍ବାଦିକମାନଙ୍କ ଏ ସଂକାନ୍ତରେ ସ୍ବଚନା ଦେଇ ନୀତିଶ କୁମାର କହିଛନ୍ତି ବିହାର ପୋଲିସ୍ କେବଳ ଏହାର କର୍ତ୍ତବ୍ୟ ସମ୍ପାଦନ କରୁଛି ଏହା ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିବା ବିଷୟ ଉଲ୍ଲେଖ କରି ସେ କହିଛନ୍ତି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁଘଟଣାର ତଦନ୍ତ କରିବା ପାଇଁ ବିହାର ପୋଲିସ୍ ଏହାର ଏକ ଦଳକୁ ମୁମ୍ବାଇ ପଠାଇବା ପାଇଁ ନିଷ୍ପଭି ନେଇଥିଲା ଶ୍ରୀ କୁମାର କହିଛନ୍ତି ଡିଜିପି ଗୁପ୍ତେଶ୍ୱର ପାଶ୍ଡେ ଏ ବିଷୟରେ ମୁମ୍ୟାଇ ପୋଲିସ୍ ସହ କଥାବାର୍ତ୍ତା କରିବେ ମନ୍ସୁନ୍ ଆକ୍ଟିଭ୍ ଭାରତୀୟ ପାଣିପାଗ ବିଭାଗ କହିଛି କେନ୍ଦ୍ରୀୟ ଭାରତ ଓ ପଶ୍ଚିମ ଭାରତର କିଛି ଅଞ୍ଚଳରେ ଆସନ୍ତାକାଲିଠାରୁ ମୌସ୍ତମୀବାୟ ପ୍ରନଃସକ୍ୱିୟ ହେବା ସହ ପରବର୍ତ୍ତୀ ତିନି ଚାରି ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ପାଣିପାଗ ବିଭାଗ କହିଛି ଉତ୍ତର ବଙ୍ଗୋପସାଗର ଉପରେ ଏକ ଲଘ୍ରଚାପ ସୃଷ୍ଟି ହେବାର ସନ୍ତାବନା ଅଛି ଓ ଏହା ଓଡ଼ିଶା ଛତିଶଗଡ଼ ମଧ୍ୟପ୍ରଦେଶ ଏବଂ କେନ୍ଦୀୟ ମହାରାଷ୍ଟ ତଥା ଗ୍ରଜରାତ ଦେଇ ଯିବାର ସମ୍ଭାବନା ଥିବାରୁ ସେହିସବୁ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ହେବ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳରେ ମଙ୍ଗଳବାର ଓ ବୁଧବାର ଦିନ ମଧ୍ୟମ ବର୍ଷା ହେବାର ମଧ୍ୟ ଅନୁମାନ କରାଯାଉଛି ମୌସୁମୀବାୟୁ ଦକ୍ଷିଣମୁହାଁ ହୋଇ ଗୋଆ କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଞ୍ଚଳ ଓ କେରଳରେ ବିକ୍ଷିପ୍ତ ବର୍ଷା ହେବାର ସମ୍ଭାବନା ଅଛି